ପ୍ରଥମ ଅତିରିକ୍ତ ବଜେଟ୍ ଗତ ଅଧିବେଶନରେ ଆଗତ ହୋଇ ଗୃହୀତ ହୋଇଥିବାରୁ ଆବଶ୍ୟକ ପଡ଼ିଲେ ଦିତୀୟ ଅତିରିକ୍ତ ବଜେଟ୍ ସରକାର ଆଗତ କରିପାରନ୍ତି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବର୍ ଏହା ଶେଷ ଅଧିବେଶନ ହେବା ସମ୍ଭାବନା ରହିଛି

ଏହି ଅବସରରେ ଓଡ଼ିଶାର ଜନସାଧାରଣ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରି ସୁସ୍କ ସମାଜ ଗଠନ କରିବା ଦିଗରେ ସହାୟକ ହେବାକୁ ମୁଖ୍ୟମନ୍ତୀ ଆହ୍ବାନ ଦେଇଛନ୍ତି

ଡଃ ମିଶ୍ର ବର୍ଉମାନ ଓଡ଼ିଶା ହାଇକୋର୍ଟରେ ରେଜିଷ୍ଟାର ଜେନେରାଲ ଭାବେ ଅବସ୍ରାପିତ ଅଛନ୍ତି

ତର୍କମା ପରେ ସ୍ ଆବଶ୍ୟକତା ଥିଲେ ପୁଶି ତାଙ୍କୁ ଡକାଯିବ ବୋଲି ସେ କହିଛନ୍ତି

ଏ ନେଇ ତାଙ୍କ ନାମରେ କୋଶାର୍କ ଏବଂ ଶହୀଦନଗର ଥାନାରେ ଦୁଇଟି ମାମଲା ରୁକୁ ହୋଇଥିଲା

ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲଙ୍କ ସମେତ କଟକ ଗ୍ରାମାଞ୍ଚଳ ଏସ୍ପି ମାଧବଚନ୍ଦ୍ର ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ

ତାଙ୍କୁ ବଞାଇବାକୁ ଯାଇ ଗାଡ଼ିରେ ଥିବା ଆଉ ଜଣେ ବ୍ୟକ୍ତି ବିଦ୍ୟତ ଆଘାତର ଶିକାର ହୋଇଥିଲେ